ସେଗୁଡ଼ିକ ହେଲା ପରୀକ୍ଷା ଠାବକରିବା ଚିକିତ୍ସା କରିବା ସଂଗରୋଧ କରିବା ଓ ଟିକାଦେବା

ଅନେକ ସ୍ଥାନରେ କର୍ମସ୍ଥଳୀଗୁଡିକରେ ବହୁସଂଖ୍ୟକ ହିତାଧିକାରୀ ଟିକା ନେଇଛନ୍ତି

ଛତିଶଗଡ ଅଲ୍ ପାର୍ଟି ମିଟିଙ୍ଗ ଛତିଶଗଡରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ନିବାରଣ ପାଇଁ ପଦକ୍ଷେପ ଉପରେ ଆଲୋଚନା କରିବା ସକାଶେ ଖୁବ୍ଶୀଘ୍ର ଏକ ସର୍ବଦଳୀୟ ବୈଠକ ବସିବ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତଥା ସାମାଜିକ ଗୋଷ୍ଠୀ ଗୁଡ଼ିକର ମୁଖ୍ୟମାନଙ୍କୁ ଏହି ଭିଡ଼ିଓ କନ୍ଫରେନ୍ନିଂ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ ରାକ୍ୟପାଳ ଅନୁସୂୟା ଉଇକେ ଓ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ବୈଠକରେ ଉପସ୍ଥିତ ରହିବେ ଆମର ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟ ସରକାର ଏପର୍ଯ୍ୟନ୍ତ ନେଇଥିବା ପଦକ୍ଷେପ ଗୁଡ଼ିକ ଉପରେ ବୈଠକରେ ଆମୁଳଚୂଳ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମତାମତ ଲୋଡାଯିବ

କୁମ୍ଭମେଳା ହରିଦ୍ୱାରରେ ଚାଲିଥିବା କ୍ୟୁମେଳାରେ ଯୋଗଦେବା ପାଇଁ କେବଳ ନେଗେଟିଭ୍ ଆର୍ଟି ପିସିଆର୍ ଥିବା ଭକ୍ତମାନଙ୍କୁ ଅନୁମତି ଦିଆଯିବ

କୁୟ ସ୍ଥଳୀରେ ଛେପ ପକାଇବା ଭଳି କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି କ୍ୟୁ ମେଳାରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏସ୍ଓପି ଜାରି କରାଯାଇଛି ଏସ୍ଓପି ଅନୁଯାୟୀ ଉତ୍ତରାଖଣ୍ଡ ସରକାର ଭକ୍ତମାନଙ୍କ ପଞ୍ଜିକରଣ ଓ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ କରିବେ

ଶ୍ରୀ ମୋଦି କହିଛନ୍ତି ସହିଦ ମାନଙ୍କର ସାହସ ଓ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତିଶାଳୀ କରିପାରିଛି ନାଇଡୁ ମିଟିଙ୍ଗ୍ସ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଉଗାଡ଼ି ଗୁଡ଼ି ପଡ଼ବା ଚୈତ୍ର ଶୁକ୍ଲାଦି ଚେତିଚାନ୍ଦ ବିଶୁ ପୁଥାଣ୍ଡୁ ବୈଶାଖଡ଼ି ଓ ବୋହବିହୁ ତଥା ପଣାସଂକ୍ରାନ୍ତୀ ଆଦି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ରାଜ୍ୟକୁ ତୋଫାନି ଗସ୍ତକରି ପ୍ରଚାରକାର୍ଯ୍ୟ ଚଳାଇଛନ୍ତି

ଏହି ପୁସ୍ତକଗୁଡ଼ିକ ହେଲା ଡକ୍ଟର ଆୟେଦକର ଜୀବନ ଦର୍ଶନ ଡକ୍ଟର ଆମ୍ଘେଦକର ବ୍ୟକ୍ତି ଦର୍ଶନ ଡକ୍ଟର ଆମ୍ଘେଦକର ରାଷ୍ଟ୍ର ଦର୍ଶନ ଏବଂ ଡକୁର ଆୟେଦକର ଆୟାମ ଦର୍ଶନ ଗୁଜୁରାଟର ଅହମ୍ମଦାବାଦସ୍ଥିତ ଡକୁର ବାବାସାହେବ ଆମ୍ବେଦକର ମୁକ୍ତ ବିଦ୍ୟାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଗୁଜୁରାଟର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସିମୋନ୍ ମାରାଣ୍ଡି ପାସେସ୍ ଆଓ୍ତେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଜେଏମ୍ଏମ୍ ର ପ୍ରତିଷ୍ଠାତା ସଦସ୍ୟ ତଥା ବିଜେପିର ବରିଷ୍ଠ ନେତା ସିମୋନ୍ ମାରାଣ୍ଡି ଗତକାଲି ରାତିରେ କୋଲକାତାର ନେତାଜୀ ହସ୍କିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି

ସୁଶୀଲ ଚନ୍ଦ୍ରା ବୟୋଜ୍ୟେଷ୍ଠ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ମୁଖ୍ୟ ନିର୍ବାଚନ ଆୟୁକ୍ତଭାବେ ନିଯୁକ୍ତ କରିଛନ୍ତି ଶ୍ରୀ ଚନ୍ଦ୍ର ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ଆରୋରାଙ୍କ ପରେ ଶ୍ରୀଚନ୍ଦ୍ରା ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି ନିର୍ବାଚନ ଆୟୋଗରେ ଯୋଗଦେବା ପୂର୍ବରୁ ଶ୍ରୀ ଚନ୍ଦ୍ରା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡରେ ଅଧ୍ୟକ୍ଷ ଥିଲେ